ସ୍ୱିଜର୍ଲ୍ୟାଣ୍ଡ ସ୍ୱଚାଳିତ ବ୍ୟବସ୍ଷା ଆଧାରରେ ଏହି ତଥ୍ୟ ଭାରତକୁ ପ୍ରଦାନ କରାଯାଇଥିବା ଜଶାପଡ଼ିଛି

ତେବେ ଭାରତକୁ ଏଭଳି ବ୍ୟାଙ୍କ୍ ଖାତାଧାରୀଙ ବିଷୟରେ ସୂଚନା ପ୍ରଦାନ କରାଯାଇଛି ଯେଉଁଥିରେ ବର୍ଉମାନ ସକ୍ରିୟ ଥିବା ଖାତାଧାରୀଙ୍କ ବିଷୟରେ ମଧ୍ଧ ସୂଚନା ଦିଆଯାଇଛି

ଆଧାର ସଂଯୁକ୍ତ ନହେଲେ ଚାଷୀମାନେ ନିକ ଉପାଦିତ ଧାନ ମଧ୍ଧ ସରକାରଙ୍କୁ ବିକ୍ରି କରିପାରିବେ ନାହିଁ

ଅନ୍ୟ ପକ୍ଷରେ ଚାଷୀମାନଙ୍କର ଆଧାର ବୈଧ କରିବାକୁ ସମବାୟ ସମିତିର ରେଜିଷ୍ଟ୍ରାର ଏ ନେଇ ଏକ ଚିଠି ଲେଖିଛନ୍ତି

ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ନିର୍ବାଚନ ଦାୟିତ୍ୱରେ ଥିବା ନେତା ଦଳର ବିଧାୟକ ଓ ସାଂସଦଙ୍କୁ ବିଜେପୁର ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସହିତ ଦୁର୍ଗାପ୍ଟକା ପାଳିବାକୁ କୁହାଯାଇଥିବା କଶାପଡ଼ିଛି

ରାଜ୍ୟର ବିଭିନ୍ନ ପୂଜାମଖପରେ ଯଥାରୀତି ସଂପନ୍ନ ହେଉଛି

ଶକ୍ତି ପୀଠଗୁଡ଼ିକରେ ଆଜି ହେଉଥିବା ମା'ଙ୍କର ଦଶମୀ ପୂକା ପାଇଁ ବିଭିନ୍ନ ବେଶ ସାଙ୍ଗକୁ ଷୋଡ଼ଶ ଉପଚାର ଆରତୀ ଚଣ୍ଡିପାଠ ସହ ବୈଦିକ ମନ୍ତପାଠରେ ବାତାବରଶ ମୁଖରିତ ହୋଇଉଠିଛି ମହାନବମୀ ଅବସରରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଦେଶବାସୀଙ୍ଙୁ ଶ୍ରୁଭେଚ୍ଚା ଜଣାଇଛନ୍ତି

ଏହି ଉପଲକ୍ଷେ ମା'ଙ୍କ ନିକଟରେ ସ୍ୱତନ୍ତ ଭାରେବ ହେମ ଏବଂ ଚଣ୍ଣୀପାଠ କରାଯାଇଥିଲା

ଜଗତ୍ସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିଷେତ୍ର କନକପୁରସ୍ତିତ ମା' ଶାରଳାଙ୍କ ପୀଠରେ ଶାରଦୀୟ ପାର୍ବଣ ପୂଜା ଆଜି ଶେଷ ହୋଇଛି

ରାଜ୍ୟର ଅନ୍ୟତମ ଶକ୍ତିପୀଠ ତଥା ତନ୍ତପୀଠ ଖୋର୍ବ୍ଧା ଜିଲ୍ଲା ବାଣପୁରର ମା' ଭଗବତୀଙ୍କ ଦଶମୀ ପୂକାରେ ମା' ମହିଷାମର୍ଦ୍ଦନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ଏଠାରେ ମା' ଭଗବତୀଙ୍କ ସହ ତାଙ୍କ ଛଅ ଭଉଣୀଙ୍କୁ ନେଇ ଦୁର୍ଗାପୂଜା ଅନୁଷିତ ହୋଇଥାଏ